ଆହତମାନଙ୍କୁ ଏଲ୍ଏନ୍କେପି ଆର୍ଏମ୍ଏଲ୍ ଓ ହିନ୍ଦୁ ରାଓ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଧୁଆଁଦ୍ୱାରା ପ୍ରଭାବିତ ହୋଇଥିବାର ଜଣାପଡ଼ିଛି

ଟ୍ୱିଟ୍ ଯୋଗେ ସେ କହିଛନ୍ତି ରାଣୀ ଝାନ୍ସୀ ରୋଡ୍ର ଅନାଜ୍ ମଣ୍ଡିରେ ଘଟିଥିବା ଅଗ୍ରିକାଶ୍ଡ ଅତ୍ୟନ୍ତ ଭୟାବହ ଥିଲା ସେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଶାସନ ପକ୍ଷର୍ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରେଜ୍ ଦିଲ୍ଲୀ ଫାୟାର୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ବିଷୟରେ ଜାଣିବା ପରେ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି ଟ୍ୱିଟ୍ରେ ଶ୍ରୀ କୋବିନ୍ଦ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ହୃଦୟର ସହ ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶ୍ର ଆରୋଗ୍ୟ କାମନା କରିଛନ୍ତି

ଟ୍ୱିଟ୍ ଯୋଗେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସବୁପ୍ରକାର ସହାୟତା ଯୋଗାଇ ଦେବାପାଇଁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଆହତମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ବୋଲି ଟ୍ୱିଟ୍ ଯୋଗେ ଶ୍ରୀ କେଜରିଓ୍ବାଲ୍ କହିଚ୍ଛନ୍ତି

ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଦିଲ୍ଲୀ ବିକେପି ମୁଖ୍ୟ ମନୋଚ୍ଚ ତିୱାରୀ ଏହି ଘଟଣାକୁ ଅତ୍ୟନ୍ତ ମର୍ମନ୍ତୁଦ ବୋଲି ବର୍ଷନା କରିଛନ୍ତି ସେ କହିଛନ୍ତି ପ୍ରାରମ୍ଭିକ ସ୍ୱଚନା ଅନୁଯାୟୀ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଧୁଆଁରେ ଶ୍ୱାସରୁଦ୍ଧ ହୋଇ ଲୋକମାନେ ପ୍ରାଣ ହରାଇଛନ୍ତି ପିଏମ୍ ସାଇଷ୍ଟିଷ୍ଟ ଦେଶର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ସକାଶେ ସ୍ୱଚ୍ଚ ଖର୍ଚ୍ଚରେ ବୈଷୟିକ ଜ୍ଞାନକୌଶଳ ବିକଶିତ କରି ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି ଗତକାଲି ପୁନେଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଆଇଜର୍ର ବୈଜ୍ଞାନିକମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତ ବିନିମୟ କରିଛନ୍ତି ଏହି ଅବସରରେ ବୈଜ୍ଞାନିକମାନେ କୃଷିଭିତ୍ତିକ ଜୈବ ପ୍ରଯୁକ୍ତି ବିଦ୍ୟାପାଇଁ ଆବଶ୍ୟକ ସ୍ୱଚ୍ଚ ଶକ୍ତିର ବ୍ୟବହାରଠାରୁ ଆରମ୍ଭ କରି ପ୍ରାକୃତିକ ସମ୍ଭଳର ଠାବ କରିବା ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ଉପସ୍ଥାପନାମାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ ଆଶବିକ ଜୈବ ବିଜ୍ଞାନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ସର୍ବାଧୁନିକ ଜ୍ଞାନକୌଶଳ ଅଣୁ ଜୈବ ନିରୋଧକ ଶକ୍ତି ଜଳବାୟୁ ସଂକ୍ରାନ୍ତ ଶିକ୍ଷା ଏବଂ ଗାଣିତିକ ଅର୍ଥତତ୍ତ୍ୱ ଆଦି ବିଷୟବସ୍ତୁ ଉପସ୍ଥାପନାର ଅନ୍ତର୍ଭୁକ୍ତ ସୂଚନାକୈନ୍ଦ୍ରିକ ଉପସ୍ଥାପନାପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନମାନଙ୍କ ପ୍ରଶଂସା କରିଛନ୍ତି ଶ୍ରୀ ମୋଦି ଆଇଜର୍ର ପୁନେ କ୍ୟାମ୍ପସ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହ ମତ ବିନିମୟ କରିଥିଲେ ଝାଡ଼ଖଣ୍ଡ କ୍ୟାମ୍ପେନିଂ ଝାଡ଼ଖଶ୍ତରେ ତୂତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି

ଭୋଟର୍ମାନଙ୍କୁ ଆକୃଷ୍ କରିବାପାଇଁ ବିଭିନ୍ନ ରାଜନୈତିକ ଦଳ ର୍ୟାଲି ଓ ନିର୍ବାଚନ ସଭାର ଆୟୋଜନ କରୁଛନ୍ତି

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ପକ୍ଷରୁ ଏହି ଚଡ଼ଉ କୋଲକାତା କାନପୁର ଦିଲ୍ଲୀ ନଏଡା ହାଇଦ୍ରାବାଦ ଓ ଅନ୍ୟ କେତେକ ସ୍ଥାନରେ କରାଯାଇଥିବା କୁହାଯାଇଛି

ଖୋର୍ଦ୍ଧା କିଲ୍ଲାସ୍ଥିତ ବରୁଣେଇ ପାହାଡ଼ ପାଦଦେଶରେ ଏହି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାପିତ ହେବ

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶିଳାନ୍ୟାସ ଉସବରେ ଉପସ୍ଥିତ ଥିଲେ

ସେନାବାହିନୀର ଲୋକସମ୍ପର୍କ ନିର୍ଦ୍ଦେଶାଳୟ ଆଇଏସ୍ପିଆର୍ ପକ୍ଷରୁ କୁହାଯାଇଛି ଜେନେରାଲ୍ ଅଜିଜ୍ ମ୍ୟାମାର୍ର ସଶସ୍ତ ବାହିନୀର ଉପମୁଖ୍ୟ ଏବଂ ସେନାମୁଖ୍ୟ ଭାଇସ୍ ସିନିୟର୍ କେନେରାଲ୍ ସୋ ୱିନ୍ଙ୍କୁ ସାକ୍ଷାତ କରିବେ ଆଇଏସ୍ପିଆର୍ ପକ୍ଷରୁ ଜାରି ବିବୃତ୍ତିରେ ଆହୁରି କୁହାଯାଇଛି ଦୁଇ ଦେଶର ସେନାବାହିନୀ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ମଜବୁତ୍ କରିବା ତଥା ପାରସ୍କରିକ ସହଯୋଗକୁ ଆହୁରି ପରିବ୍ୟାପ୍ତ ହେବା ଦିଗରେ ମାର୍ଗ ପ୍ରଶସ୍ତ କରିବାକୁ ନେଇ ବୈଠକରେ ଆଲୋଚନା ହେବ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ବାଂଲାଦେଶରୁ ମ୍ୟାମାର୍ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉପରେ ମଧ୍ୟ ସେ ଆଲୋଚନା କରିବେ

ହାମସ୍ ସେନାବାହିନୀର ଦୁଇଟି ଅଞ୍ଚଳକୁ ଲକ୍ଷ୍ୟ କରି ଏହି ବିମାନ ଆକ୍ରମଣ କରାଯାଇଛି ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳି ନାହିଁ

ଏହାକୁ ଆକାଶବାଣୀର ରାଜଧାନୀ ଏଫ୍ଏମ୍ ରେନ୍ବୋ ଏବଂ ଅନ୍ୟାନ୍ୟ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ପ୍ରସାର କରାଯିବ

ଗତକାଲି ପ୍ରତିଯୋଗିତାର ସପ୍ତମ ଦିନରେ ଭାରତ ତା'ର ଶୀର୍ଷ ସ୍ଥାନ ବଜାୟ ରଖିଛି